ଚାଷୀଙ୍କ ସମ୍ପର୍କିତ ସମସ୍ତ ପ୍ରକାର କେନ୍ଦ୍ରୀୟ ତଥା ରାଜ୍ୟ ଯୋଜନାଗୁଡ଼ିକର ସମୀକ୍ଷା କରିବାକୁ ବୈଠକରେ ନିଷ୍ପଭି ହୋଇଛି

ଦୂଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ଓ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇ ଦୁଇ ନେତା ଆଲୋଚନା କରିବେ ବୋଲି ଜଣାଯାଇଛି ପରେ ଶ୍ରୀ ରାଜପକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଧ୍ୟ ସାକ୍ଷାତ୍ କରିବେ ଗତକାଲି ସନ୍ଧ୍ୟାରେ ତିନିଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ରାଜପକ୍ଷେ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ଆଜି ସକାଳେ ରାଷ୍ଟ୍ରପତି ଭବନଠାରେ ଶ୍ରୀ ରାଜପକ୍ଷେଙ୍କୁ ଆନୁଷ୍ଠାନିକ ଭାବେ ସମ୍ଭର୍ଦ୍ଧନା ଦିଆଯିବ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଜପକ୍ଷେଙ୍କ ଏହା ହେଉଛି ପ୍ରଥମ ବିଦେଶ ଗସ୍ତ ଭାରତ ଅଭିମ୍ରଖେ ଯାତ୍ରା କରିବା ପୂର୍ବରୁ ଶ୍ରୀ ରାଜପକ୍ଷେ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଭାରତ ସହ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାଲାଗି ଶ୍ରୀଲଙ୍କା ଆଗ୍ରହୀ ଶ୍ରୀ ରାଜପକ୍ଷେଙ୍କ ଗସ୍ତ ଅବସରରେ ବୈଦେଶିକ ମନ୍ତ୍ରଣାଳୟର ମ୍ରଖପାତ୍ର ରବୀଶ୍ କ୍ରମାର ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନିମନ୍ତ୍ରଣକ୍ରମେ ଶ୍ରୀଲଙ୍କା ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି ତାଙ୍କର ଏହି ଗସ୍ତଦ୍ୱାରା ଭାରତ ଶ୍ରୀଲଙ୍କା ସମ୍ପର୍କ କେତେ ସୁଦୃଢ଼ ତାହା ପ୍ରତିଫଳିତ ହେଉଛି ଭାରତର 'ପଡ଼ୋଶୀ ପ୍ରଥମ ନୀତି'କୁ କାର୍ଯ୍ୟକାରୀ କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ କୟଶଙ୍କର ପ୍ରଥମ ବିଦେଶୀ ନେତା ଭାବେ ଗତ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରି ରାଷ୍ଟ୍ରପତି ଶ୍ରୀ ରାଜପକ୍ଷେଙ୍କ ଭେଟିଥିଲେ

ଆର୍ଏସ୍ ଏମ୍ଇଏ ଭାରତ ଏହାର ବୈଦେଶିକ ନୀତି କାର୍ଯ୍ୟକାରୀ କରିବା ସମୟରେ ସର୍ବଦା ଦେଶର ଅଖଣ୍ଡତା ଓ ସ୍ୱତନ୍ତା ବଜାୟ ରଖିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମତବ୍ୟକ୍ତ କରିଛନ୍ତି ଗତକାଲି ରାଜ୍ୟସଭାରେ ଶ୍ରୀ ଜୟଶଙ୍କର ଦେଶର ବୈଦେଶିକ ନୀତିକୃ ସ୍ୱଦୂତ୍ କରିବା ଉଦ୍ଦେଶ୍ୟରେ ସମ୍ପ୍ରତି ବିଭିନ୍ନ ଦେଶକୁ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଏହି ସ୍ବଚନା ଦେଇଛନ୍ତି ସେ କହିଛନ୍ତି ଦେଶର ବୈଦେଶିକ ନୀତି ନିର୍ଦ୍ଧାରଣ ସମୟରେ ସର୍ବଦା ଜାତୀୟ ସ୍ୱାର୍ଥକ୍ ସରକାର ସୁନିଣ୍ଢିତ କରିଥା'ନ୍ତି

ସେ କହିଛନ୍ତି ବିଭିନ୍ନ ଉପସାଗୀୟ ଦକ୍ଷିଣ ପୂର୍ବ ଏସୀୟ ଏବଂ ଆଫ୍ରିକୀୟ ରାଷ୍ଟ୍ର ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କର୍ରଛନ୍ତି ଏହାଛଡ଼ା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ପୂରଣ କରିବା ସହ ବହୁପକ୍ଷିୟ ବ୍ୟବସ୍ଥାର ସଂସ୍କାର ଉପରେଭାରତ ଅଧିକ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ବୋଲି ବୈଦେଶିକ ମନ୍ତ୍ରୀ କହିଚ୍ଛନ୍ତି

କେନ୍ଦ୍ରୀୟ ମୁମ୍ୟାଇର ଶିବାଜୀ ପାର୍କଠାରେ ରାଜ୍ୟପାଳ ଭଗତ୍ ସିଂ କୋଶିଆରୀ ଶ୍ରୀ ଠାକ୍ରେଙ୍କ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ତାଙ୍କ ସହ ତିନୋଟିଯାକ ଦଳର୍ ଦୂଇ ଜଣ ଲେଖାଏଁ ସଦସ୍ୟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ଶପଥ ଗ୍ରହଣ ପରେ ପରେ ମୁଖ୍ୟମନ୍ତ୍ରୀ ଶୟାଦ୍ରୀ ଗେଷ୍ଟ ହାଉସ୍ଠାରେ ପ୍ରଥମ କ୍ୟାବିନେଟ୍ ବୈଠକରେ ଯୋଗ ଦେଇଥିଲେ ଶିବସେନାରୁ ମନ୍ତ୍ରୀ ହୋଇଥିବା ଏକ୍ନାଥ ସିନ୍ଧେ ଏବଂ ସୁବାସ ଦେଶାଇ କଂଗ୍ରେସରୁ ବାଲାସାହେବ ଥୋରଟ୍ ଏବଂ ନୀତିନ ରାଉତ୍ ତଥା ଏନ୍ସିପିରୁ ମନ୍ତ୍ରୀ ହୋଇଥିବା ଛଗନ ଭୁଜବଳ ଏବଂ ଜୟନ୍ତ ପାଟିଲ୍ ଏହି ବୈଠକରେ ଯୋଗ ଦେଇଥିଲେ

ଶ୍ରୀ ଠାକ୍ରେ କହିଛନ୍ତି ଚାଷୀଙ୍କୁ ସହାୟତା ପ୍ରଦାନ କରୁଥିବା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଉପରେ ସମୀକ୍ଷା କରିବେ ଦେଶରେ ମହାରାଷ୍ଟ୍ରକୁ ଏକ ଅଗ୍ରଣୀ ରାଜ୍ୟ ରୂପେ ପରିଣତ କରିବାକୁ ସେ ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ଠାକ୍ରେ କହିଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଉନ୍ସିଲ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି ମେକ୍ ଇନ୍ ଇଷ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ବିକଶିତ ହୋଇଥିବା ବିଭିନ୍ନ ସାମଗ୍ରୀ କ୍ରୟ କରିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି

ଆଫନାଗିସ୍ତାନରେ କାର୍ଯ୍ୟରତ ଆମେରିକା ସୈନ୍ୟଙ୍କୁ ଧନ୍ୟବାଦ ଦେବାକୁ ଯାଇଥିବା ଅବସରରେ ଶ୍ରୀ ଟ୍ରମ୍ପ୍ ଏହା କହିଛନ୍ତି ଆମେରିକାର ସବ୍ରଠାରୁ ଦୀର୍ଘ ଏହି ଯୁଦ୍ଧସ୍ଥଳକ୍ର ପ୍ରଥମ ଗସ୍ତରେ ଯାଇ ରାଷ୍ଟ୍ରପତି ଟ୍ରମ୍ପ୍ ଗତସନ୍ଧ୍ୟାରେ ବାଗ୍ରାମ୍ ଏୟାର ଫିଲ୍ଡ୍ଠାରେ ଅବତରଣ କରି ସୈନ୍ୟଙ୍କ ସହ ପାଖାପାଖି ଅଢ଼େଇ ଘଣ୍ଟା ବିତେଇଥିଲେ ଆମେରିକା ସୈନ୍ୟଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଆଫଗାନ ପ୍ରତିପକ୍ଷ ଅସ୍ରଫ୍ ଘନିଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ

ଝାଡଖଣ୍ଡ ଇଲେକ୍ସନ୍ ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ମତଗ୍ରହଣ ପାଇଁ ଗତକାଲି ପ୍ରଚାର କାର୍ଯ୍ୟ ଶେଷ ହୋଇଛି

ଟିଏମ୍ସି କରିମ୍ପୁର ଆସନରେ ନିଜ ପୂର୍ବ ସ୍ଥିତି ବଜାୟ ରଖିଥିବାବେଳେ ଖଡ଼ଗପୁର ସଦର ବିଜେପିଠାରୁ ଏବଂ କାଳିଆଗଞ୍ଜ ଆସନ କଂଗ୍ରେସଠାରୁ ଛଡ଼େଇ ନେଇଛି ଆମ ସମ୍ଭାଦଦାତା କହିଛନ୍ତି ଏହି ତିନୋଟିଯାକ ଆସନରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି

ଟିଏସ୍ଆର୍ଟିସି ଏମ୍ପୋଇ ତେଲଙ୍ଗାନା ସରକାର କହିଛନ୍ତି ଯେ ଆନ୍ଦୋଳନରେ ସାମିଲ୍ ଥିବା ସଡ଼କ ପରିବହନ ନିଗମର ସମସ୍ତ କର୍ମଚାରୀଙ୍କୁ ଆକିଠାରୁ ନିଃସର୍ତ୍ତ ଭାବେ ଚାକିରିରେ ନିଆଯିବ କ୍ୟାବିନେଟ୍ ବୈଠକ ପରେ ଗତ ସନ୍ଧ୍ୟାରେ ହାଇଦ୍ରାବାଦଠାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହା କହିଛନ୍ତି ସେ କହିଛନ୍ତି ୟୁନିୟନ୍ ନେତା ଏବଂ ବିରୋଧି ଦଳଙ୍କ ପ୍ରରୋଚନାରେ ଏହି କର୍ମଚାରୀମାନେ ଆନ୍ଦୋଳନରେ ସାମିଲ୍ ହୋଇଥିଲେ

ନାସିରିୟାର ଦୁଇଟି ପୋଲକୁ ବିକ୍ଷୋଭକାରୀମାନେ ଅବରୋଧ କରିବା ସମୟରେ ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷ ହୋଇଥିଲା

ବିକ୍ଷୋଭକାରୀମାନଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ଆଦେଲ୍ ଆବ୍ଦେଲ୍ ମାହ୍ଦି ନାସିରିୟାଠାରେ ଆଇନ ଶୂଙ୍ଖଳା ପରିସ୍ଥିତି ଦାୟିତ୍ୱରେ ଥିବା ସାମରିକ କମାଣ୍ଡର୍ କାମିଲ୍ ଶ୍ରମାରୀଙ୍କ ତାଙ୍କ ପଦର୍ ବରଖାସ୍ତ କରିଛନ୍ତି

ଏହି ଦୂଇଦିନିଆ ସମ୍ମିଳନୀକୁ ଗତକାଲି ପୁଡ଼ୁଚେରୀର ଉପରାଜ୍ୟପାଳ ତଥା ଅବସରପ୍ରାପ୍ତ ଭାରତୀୟ ପୁଲିସ୍ ସେବା ଅଧିକାରୀ କିରଣ ବେଦୀ ଉଦ୍ଘାଟନ କରିଥିଲେ ଏହି ବାର୍ଷିକ ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ଅଧୀକ୍ଷକଙ୍କଠାରୁ ଆରମ୍ଭ କରି ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ବହ୍ତ ଅଧିକାରୀ ଯୋଗ ଦେଇଛନ୍ତି

ଏହାଛଡ଼ା ଅଙ୍କିତା ଭକତ୍ ଏହି ବର୍ଗରେ ଦେଶପାଇଁ ରୌପ୍ୟ ପଦକ ଆଣିଛନ୍ତି

ଭଲିବଲ୍ ତ୍ରୟୋଦଶ ଦକ୍ଷିଣ ଏସୀୟ ପ୍ରତିଯୋଗିତାରେ ଭାରତ ତା'ର ବିଜୟ ଅଭିଯାନ ଆରମ୍ଭ କରିଛି ଗତକାଲି ଭାରତୀୟ ପୁରୁଷ ଓ ମହିଳା ଭଲିବଲ୍ ଦଳ ତାଙ୍କର ପ୍ରାର୍ୟିକ ମ୍ୟାଚ୍ରେ ବିଜୟ ହାସଲ କରିଛନ୍ତି

ସେହିଭଳି ମହିଳା ଦଳ ନେପାଳକୁ ପରାସ୍ତ କରିଛି ଆସନ୍ତା ରବିବାର ଦିନ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତା ଉଦ୍ଘାଟିତ ହେବାକୁ ଥିବାବେଳେ କେତେକ ମ୍ୟାଚ୍ ପୂର୍ବରୁ ଆରମ୍ଭ ହୋଇଯାଇଛି